ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ସଂଗ୍ରହ କରାଯାଇଥିବା ମତାମତଗୁଡ଼ିକର ବିଶ୍ଳେଷଣ କରାଯିବ

ଅନେକ ପ୍ରାଦେଶିକ ସହରକୁ ଗସ୍ତ ଉପରେ କଟକଣା ଲାଗୁ କରାଯାଇଛି

ସେ କହିଛନ୍ତି ସେହି ପିଲାମାନେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ସେମାନଙ୍କର ଅସୀମ ସାହସିକତାର ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଜଣେ ବ୍ୟକ୍ତିଙ୍କୁ ତାଙ୍କର ସଫଳତା ଓ ପ୍ରଶଂସା ମଧ୍ୟରେ ସୀମିତ ହୋଇ ରହିଯିବା ଉଚିତ ନୁହେଁ ସେମାନଙ୍କୁ ଆହୁରି ଅବଦାନ କରିବାକୁ ପଡ଼ିବ ବୋଲି ସର୍ବଦା ସେମାନେ ମନେରଖିବା ଉଚିତ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ବିଭିନ୍ନ କ୍ଷେତ୍ରରେ ପିଲାମାନଙ୍କ ଦ୍ୱାରା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଥାଏ ବାଳଶକ୍ତି ପୁରସ୍କାର ମଧ୍ୟ ନୂଆ ନୂଆ ଉଦ୍ଭାବନ ସମାଜସେବା ଉତ୍ତମ ପାଠପଢ଼ା କ୍ରୀଡ଼ା ସାହସିକତା କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଦିଆଯାଇଥାଏ ପୁରସ୍କାର ବାବଦରେ ପଦକ ଏକଲକ୍ଷ ନଗଦ ଟଙ୍କା ସାର୍ଟିଫିକେଟ ଓ ମାନପତ୍ର ପ୍ରଦାନ କରାଯାଇଥାଏ ଜେକେ ରିଚ୍ଆଉଟ୍ ପ୍ରୋଗ୍ରାମ ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଗସ୍ତର ଶେଷଦିନରେ ଚାରିଜଣ କେନ୍ଦ୍ରମନ୍ତ୍ରୀ ଆଜି ଚେନ୍ନାନି କୋଟରଙ୍କା ଓ ହରବନ୍ ବ୍ଲକକୁ ଗସ୍ତ କରିଛନ୍ତି ସେହି ମନ୍ତ୍ରୀମାନଙ୍କ ମଧ୍ୟରେ ଗିରିରାଜ ସିଂ ରବିଶଙ୍କର ପ୍ରସାଦ ପ୍ରହଲାଦ ଯୋଶୀ ଓ ରମେଶ ପୋଖରିଆଲ ଅଛନ୍ତି ମନ୍ତ୍ରୀମାନେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ଉନ୍ମାଟନ କରିବା ସହ ଲୋକମାନଙ୍କୁ ସାକ୍ଷାତ କରି ସେମାନଙ୍କଠାରୁ ସେମାନଙ୍କର ଅଭାବ ଅସୁବିଧାଗୁଡ଼ିକ ସମ୍ଭନ୍ଧରେ ପଚାରି ବୁଝୁଛନ୍ତି ଓ ପଞ୍ଚାୟତ ଏବଂ ବ୍ଲକ ଡେଭଲପ୍ମେଣ୍ଟ କାଉନ୍ସିଲ୍ଗୁଡ଼ିକୁ ଅଧିକ ମଚ୍ଚବୁତ କରିବା ପାଇଁ ସେମାନଙ୍କୁ ଉସାହିତ କରୁଛନ୍ତି ବିକାଶମୂଳକ ପ୍ରକଳ୍ପଗୁଡ଼ିକରେ ସର୍ବସାଧାରଣଙ୍କ ଅଂଶଗ୍ରହଣ ପାଇଁ ମଧ୍ୟ ସେମାନେ ଗୁରୁତ୍ୱଆରୋପ କରୁଛନ୍ତି ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନେ କାଞ୍ଗୁକାଶ୍ମୀରକୁ ସପ୍ତାହେ ପର୍ଯ୍ୟନ୍ତ ଗସ୍ତ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା

ଏହି କାର୍ଯ୍ୟକ୍ରମର ଆକି ହେଉଛି ଚୂଡ଼ାନ୍ତ ଦିନ ଓ ଲୋକମାନଙ୍କଠାରୁ ସଂଗ୍ରହ କରାଯାଇଥିବା ମତାମତଗୁଡ଼ିକ ଉପରେ ପୁଙ୍ଗାନୁପୁଙ୍ଗ ବିଶ୍ଳେଷଣ କରାଯାଇ ଯୋଜନାଗୁଡ଼ିକର ସଫଳ ରୂପାୟନ ଲାଗି କିଭଳି ସେଗୁଡ଼ିକୁ ବ୍ୟାପକ ରୂପେ କାର୍ଯ୍ୟକାରୀ କରାଯାଇ ପାରିବ ସେ ବିଷୟରେ ଆଲୋଚନା ହେବ ବଜେଟ ପ୍ରୋମିଜ୍ ଅର୍ଥମନ୍ତ୍ରଣାଳୟ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତ ପ୍ରକ୍ରିୟାରେ ବ୍ୟସ୍ତ ରହିଛି ଫେବୃୟାରୀ ପହିଲା ଦିନ କେନ୍ଦ୍ର ବଜେଟ୍ ଲୋକସଭାରେ ଉପସ୍ଥାପିତ ହେବାର କାର୍ଯ୍ୟସ୍ଟଚୀ ସ୍ଥିର ହୋଇଛି ଗତ ବର୍ଷେ ଧରି ସରକାର ଅର୍ଥନୀତି ପାଇଁ ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଆସୁଛନ୍ତି ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଉଜ୍ଜଳା ଯୋଜନା ଏହା ଏକ ରିହାତି ବିହୀନ ଏଲ୍ଇଡି ବଲ୍ବ ଯୋଗାଣ ଯୋଜନା ଯେଉଁଥିରେ ପ୍ରତ୍ୟେକ ପରିବାରକୁ ପାରମ୍ପରିକ ଇଲେକ୍ଟ୍ରିକ୍ ବଲ୍ବ ଓ ସିଏଫ୍ଏଲ୍ ବଲ୍ବ ସ୍ଥାନରେ ଏଲ୍ଇଡି ବଲ୍ବ ଯୋଗାଇ ଦିଆଯିବ

ସିଏଏ ନଡ୍ଜା ର୍ୟାଲି ବିଜେପି ଜାତୀୟ ସଭାପତି କେପି ନଡ୍ରା କହିଛନ୍ତି ଯେଉଁ ଦଳୀତ ନେତାମାନେ ନାଗରିକ ସଂଶୋଧନ ଆଇନ୍କୁ ବିରୋଧ କରୁଛନ୍ତି ଏହା ପାକିସ୍ତାନର ଦଳୀତମାନଙ୍କର ହିତ ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ ଜାଶିପାରୁ ନାହାନ୍ତି

ସେହି ଲୋକମାନେ ପଡ଼ୋଶୀ ଦେଶଗୁଡ଼ିକରେ ଧର୍ମ ଭିତ୍ତିରେ ଅତ୍ୟାଚାରର ଶିକାର ହୋଇ ଆସ୍ତ୍ରଥିଲେ

ଏମ୍ଏନ୍ଏସ୍ ସିଏଏ ସପୋର୍ଟ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକ୍ରେ ଗତକାଲି କହିଛନ୍ତି କେବଳ ବିରୋଧ ସକାଶେ ସେ ନାଗରିକତା ସଂଶୋଧନ ଆଇନର ବିରୋଧ କରିବେ ନାହିଁ ଗତକାଲି ମୁମ୍ୟାଇଠାରେ ଅନୁଷ୍ଠିତ ଦଳର ସାଧାରଣ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଠାକ୍ରେ କହିଛନ୍ତି ପାକିସ୍ତାନ ଓ ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଭାରତ ଥଇଥାନ କରିବା ପାଇଁ ସକ୍ଷମ ନୁହେଁ

ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ତ୍ରିପକ୍ଷୀୟ ମୁକାବିଲା ହେବ

ପ୍ରଣବ ଇସି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଚ୍ଚୀ କହିଛନ୍ତି ନିର୍ବାଚନ କମିଶନର ମର୍ଯ୍ୟାଦା କ୍ଷର୍ଣ୍ଣ କରିବା ଭଳି କୌଣସି ଉଦ୍ୟମ ଗଣତନ୍ତ୍ରର ଲଂଘନ ବୋଲି ବିବେଚନା କରାଯିବ ସେ କହିଛନ୍ତି ଭାରତୀୟ ଗଣତନ୍ତ୍ରର ବିଭିନ୍ନ ସମୟରେ ଅନେକବାର ପରୀକ୍ଷାନିରୀକ୍ଷା କରାଯାଇଛି ଓ ସହମତି ସୃଷ୍ଟି ଏକ ଗଣତନ୍ତ୍ରର ଜୀବନରେଖା ବୋଲି ସର୍ବଦା ବିବେଚିତ ହୋଇଆସୁଛି ଗତକାଲି ନୂଆଦିଲ୍ଲୀରେ ପ୍ରଥମ ସୁକୁମାର ସେନ୍ ସ୍ମାରକୀ ବକ୍ତୃତା ପ୍ରଦାନ କରି ଶ୍ରୀ ମୁଖାର୍ଜୀ ଏହା କହିଛନ୍ତି ସୁକୁମାର ସେନ ଭାରତର ପ୍ରଥମ ନିର୍ବାଚନ କମିଶନର ଥିଲେ ଓ ଭାରତର ପ୍ରଥମ ଦୁଇଟି ଲୋକସଭା ପାଇଁ ସାଧାରଣ ନିର୍ବାଚନର ସେ ସଫଳତାର ସହ ସଂପନ୍ନ କରିଥିଲେ

ଭାରତୀୟ ସମାଜରେ ବାଳିକାମାନଙ୍କ ପ୍ରତି ହେଉଥିବା ପକ୍ଷପାତର ଦୂରୀକରଣ ଦିଗରେ ସଚେତନତା ସୃଷ୍ଟି ହେଉଛି ଏହି ଦିବସ ପାଳନର ମୂଳଲକ୍ଷ୍ୟ ଏହି ଅବସରରେ କନ୍ୟାଶିଶୁମାନଙ୍କୁ ବଞ୍ଚାଇବା ପୁତ୍ରଶିଶୁ ଓ କନ୍ୟାଶିଶୁମାନଙ୍କ ଅନୁପାତରେ ସମାନତା ଆଶିବା ଓ କନ୍ୟାଶିଶୁମାନଙ୍କ ପାଇଁ ଏକ ସୁସ୍ଥ ତଥା ନିରାପଦ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି

ନିଲମ୍ପିତ ଅଧିକାରୀଙ୍କ ସହ ଗତକାଲି ଦୁଇ ସନ୍ତାସବାଦୀ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଜାନ୍ପୁର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟରେ ହାଜର କରାଯାଇଥିଲା ଗତକାଲି ଆଉ ଜଣେ ହିଜ୍ବୁଲ ମୁଜାହିଦ୍ଦିନ ସନ୍ତାସବାଦୀ ସୟିଦ ଇରଫାନକୁ ମଧ୍ୟ ଏନ୍ଆଇଏ କୋର୍ଟରେ ହାଜର କରାଯାଇଥିଲା

କରୋନା ଭାଇରସ୍ ଇଣ୍ଡିଆ ସାଉଦି ଆରବରେ ଏକ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଭାରତୀୟ ନର୍ସଙ୍କ ଶରୀରରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିମୁରଲୀଧରନ୍ କହିଛନ୍ତି ସଂକ୍ରମିତ ନର୍ସ ଜଶଙ୍କ ଏସିୟର୍ ଜାତୀୟ ହସିଟାଲ୍ରେ ଚିକିହିତ ହେଉଥିବାବେଳେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି